ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳ ନେତା ନିର୍ବାଚିତ ହୋଇଛନ୍ତି

ଦେଶର ବିଭିନ୍ନ ଭାଗରେ ଭୀଷଣ ଗ୍ରୀଷ୍କପ୍ରବାହ ଜାରି ରହିଛି

ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଶ୍ରୀ ଶାହାଙ୍କୁ ତାଙ୍କ ମନ୍ତ୍ରଣାଳୟରେ ସ୍ୱାଗତ କରିଥିଲେ ଦୁଇ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଜି କ୍ରିଷନ୍ ରେଡ଼ୁୀ ଓ ନିତ୍ୟାନନ୍ଦ ରାୟ ମଧ୍ୟ ମନ୍ତ୍ରଣାଳୟରେ ସେମାନଙ୍କର ଦାୟିତ୍ୱ ନେଇଛନ୍ତି ରାଜନାଥ ସିଂ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଏହି ଅବସରରେ ସେଠାରେ ତିନି ବାହିନୀର ମୁଖ୍ୟ ଉପସ୍ଥିତ ଥିଲେ ପୂର୍ବରୁ ଶ୍ରୀ ସିଂହ ଆଜି ସକାଳେ ଜାତୀୟ ଯୁଦ୍ଧସ୍କାରକୀ ସ୍ଥଳୀ ପରିଦର୍ଶନ କରିଥିଲେ ଦେଶପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ଜାବଡେକର ଚାର୍ଜ ପ୍ରକାଶ ଜାବଡେକର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ବାବୁଲ୍ ସୁପୟୋ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନ୍ତଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ଜାବଡେକର କହିଛନ୍ତି ପରିବେଶଜନିତ ସମସ୍ୟାଗ୍ରଡ଼ିକର ସମାଧାନ ଓ ପରିବେଶର ସୁରକ୍ଷା ତାଙ୍କ ସରକାରର ଅଗ୍ରାଧିକାର ବିଷୟ ରହିବ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନପାଇଁ ପ୍ୟାରିସ୍ ଶିଖର ବୈଠକରେ ସଙ୍କଚ୍ଚବଦ୍ଧ ହୋଇଥିଲେ ମନ୍ତ୍ରୀ କହିଛନ୍ତି ପରିବେଶର ସୁରକ୍ଷାରେ ବିକାଶ କେବେବି ଏକ ପ୍ରତିବନ୍ଧକ ହୋଇ ନାହିଁ ସେ କହିଛନ୍ତି ପରିବେଶର ସୁରକ୍ଷା ଓ ବିକାଶ ଯେପରି ଏକସଙ୍ଗରେ ହାସଲ କରାଯାଇପାରିବ ସେ ଦିଗରେ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ କରିବ ତୋମର ଏଗ୍ରିକଲ୍ଚର୍ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମର୍ ଆଜି ଆନୁଷାନିକ ଭାବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପରଷୋଉମ୍ ରୁପାଲା ଓ କୈଳାସ ଚୌଧୁରୀ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି

ଏଦିଗରେ କାର୍ଯ୍ୟ କରିବାପାଇଁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି

ଶ୍ରୀ ତୋମର୍ କହିଛନ୍ତି କେନ୍ଦ୍ର ସରକାର ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି ଓ ପିଏମ୍ କିଷାନ ପେନ୍ସନ୍ ଯୋଜନା ମଞ୍ଜୁର କରିଛନ୍ତି ଆସନ୍ତା ବର୍ଷାରତୁରେ ମୌସୁମୀ ବର୍ଷା ଓ ମରୁଡ଼ି ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସେ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି ସିପିପି ମିଟ୍ ଶ୍ରୀମତୀ ସୋନିଆ ଗାନ୍ଧି କଂଗ୍ରେସ ସଂସଦୀୟ ଦଳ ନେତା ଭାବେ ଆଜି ପୁନଃ ନିର୍ବାଚିତ ହୋଇଛନ୍ତି ନୁଆଦିଲ୍ଲୀରେ ନବନିର୍ବାଚିତ କଂଗ୍ରେସ ଲୋକସଭା ସାଂସଦମାନଙ୍କର ଏକ ବୈଠକରେ ତାଙ୍କୁ ନେତା ନିର୍ବାଚିତ କରାଯାଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ତାଙ୍କ ନାମ ପ୍ରସ୍ତାବ କରିଥିଲେ ଓ ସମସ୍ତ ଏମ୍ପି ଏହାକୁ ସମର୍ଥନ କରିଥିଲେ ସାମ୍ବାଦିକମାନଙ୍କ ସହ କଥାବାର୍ଭାବେଳେ ପାର୍ଟି ମୁଖପାତ୍ର ରଣଦୀପ୍ ସ୍ଟରଜେଓ୍ବାଲା କହିଛନ୍ତି ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ପାଇଁ ଏମ୍ପିମାନେ ରଣକୌଶଳ ପ୍ରସ୍ତୁତ କରିବେ

କିନ୍ତୁ ସେ କହିଛନ୍ତି ଏ ସମ୍ବନ୍ଧୀୟ ସନ୍ଦେହ ଦୂର କରି ନିର୍ବାଚନ କମିଶନର୍ ବିରୋଧୀ ଦଳ ଓ ଜନସାଧାରଣଙ୍କୁ ସମସ୍ତ ବିଷୟ ସ୍ୱଷ୍ଟ କରିବା ଉଚିତ ସମ୍ପ୍ରତି ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ ଓ ଭିଭିପାଟ୍ରେ ଜାଲିଆତି କରାଯାଉଥିବାର ଅଭିଯୋଗ କରିଛନ୍ତି ନିର୍ବାଚନ କମିଶନ୍ ଏହି ଅଭିଯୋଗକୁ ଖଖନ କରିଥିଲା ବେଙ୍ଗାଲୁରୁଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ କୁରେଶି କହିଛନ୍ତି ନିର୍ବାଚନ କମିଶନ୍ ଉପରେ ଲୋକମାନଙ୍କର ଆସ୍ଥା ଓ ବିଶ୍ୱାସକ୍ର ବଜାୟ ରଖିବାକ୍ ହେବ ଇଡି ପ୍ରଫୁଲ୍ଲ ପଟେଲ୍ ଏନ୍ଫୋର୍ସମେଣ୍ଟ ଡାଇରେକ୍କୋରେଟ୍ ଏନ୍ସିପି ନେତା ତଥା ପୂର୍ବତନ ବେସାମରିକ ବିମାନ ଚଳାଚଳ ବିମାନ ମନ୍ତ୍ରୀ ପ୍ରଫୁଲ୍ଲ୍ ପଟେଲ୍ଙ୍କୁ ଆସନ୍ତା ସପ୍ତାହରେ ହାକର ହେବାକୁ ସମନ୍ ଜାରି କରିଛି ୟୁପିଏ ଶାସନକାଳରେ ବେସାମରିକ ଚଳାଚଳ ମନ୍ତ୍ରଣାଳୟରେ ବହୁ କୋଟି ଟଙ୍କା ସମ୍ଭଳିତ ଏକ ଦୁର୍ନୀତି ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଛି

ଏହି ଦୂର୍ନୀତି ଯୋଗୁଁ କାତୀୟ ବିମାନ ଚଳାଚଳ ସଂସ୍ଥା ଏୟାର୍ ଇଣ୍ଡିଆକୁ ବହୁ କୋଟି ଟଙ୍କାର କ୍ଷତି ପହଞ୍ଚଥିଲା ଗିରଫ ହୋଇଥିବା ଲବିଷ୍ଟ ଦୀପକ୍ ତଲ୍ୱାର୍ଙ୍କଦ୍ୱାରା ଉନ୍କୋଚିତ ତଥ୍ୟ ଓ ଇଡିଦ୍ୱାରା ସଂଗ୍ରହ କରାଯାଇଥିବା କିଛି ପ୍ରମାଣକୁ ଭିଭିକରି ଶ୍ରୀ ପଟେଲ୍ଙ୍କୁ ସମନ କାରି କରାଯାଇଛି କିଛିଦିନ ପୂର୍ବେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ଦୀପକ୍ ତଲ୍ୱାର୍ଙ୍କ ବିରୁଦ୍ଧରେ ଅଭିଯୋଗ ଦାଏର କରିଥିଲା ୟୁଏସ୍ ଇଣ୍ଡିଆ ଜିଏସ୍ପି ଭାରତକୁ ମିଳୁଥିବା କିଏସ୍ପି ସୁବିଧା ପ୍ରତ୍ୟାହାର କରିନେବା ପାଇଁ ଆମେରିକାର ନିଷ୍କଭି ଉପରେ ଭାରତ କ୍ଷୋଭ ପ୍ରକାଶ କରିଛି

ଏକ ପ୍ରେସ୍ ବିବୃତ୍ତିରେ ବାଣିଜ୍ୟ ମନ୍ତ୍ରଣାଳୟ କହିଛି ଏହି ସୁବିଧା ପ୍ରତ୍ୟାହାର କରିନେବାକୁ କିଛି ଉନ୍ନତ ଦେଶ ଏକତରଫାଭାବେ କୌଣସି ଦେଶ ସହ ପରାମର୍ଶ ନ କରି ନିଷ୍ପଭି ନେଇଛନ୍ତି ଭାରତ କହିଛି ଦ୍ୱିପକ୍ଷୀୟ ବାଶିଜ୍ୟ ଆଲୋଚନାର ଅଂଶସ୍ୱରୂପ ଏହାର ଏକ ସମାଧାନ ପନ୍ଜା ବାହାର କରିବାକୁ ଭାରତ ଅନୁରୋଧ କରିଥିଲା

ଭାରତ' ଆମେରିକା ଓ ଅନ୍ୟାନ୍ୟ ଦେଶଭଳି ମଧ୍ୟ ସର୍ବଦା ନିଜର କାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାଏ ବିବୃଭିରେ କୁହାଯାଇଛି ଭାରତ ତା'ର ନିଜର ଜନସାଧାରଣଙ୍କର ଜୀବନଶୈଳୀକୁ ନେଇ ବହୁ ଆଶା ଓ ଆକାଂକ୍ଷ ରଖିଛି

ସେମାନେ ବିଭିନ୍ନ ସନ୍ତାସବାଦୀ ସଙ୍ଗଠନରେ କାର୍ଯ୍ୟ କର୍ରଥିଲେ

ଏହି ଖବରର ସତ୍ୟାସତ୍ୟକୁ ନିଶ୍ଚିତ କରି ପୁଲିସ୍ କହିଛି କୁଲ୍ଗାମ୍ ପ୍ରଲିସ୍ର ଉଦ୍ୟମ ଓ ସେହି ଯୁବକମାନଙ୍କ ପରିବାର ସଦସ୍ୟମାନଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇଛି ନିରାପତ୍ତା କାରଣରୁ ସେହି ଯୁବକମାନଙ୍କ ପରିଚୟକ୍ତ ଗୋପନ ରଖାଯାଇଛି ୟୁଏସ୍ ଇଣ୍ଡୋ ପାସିଫିକ୍ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ନୀତିଭିତ୍ତିକ ବ୍ୟବସ୍ଥାର ବିକାଶ ତଥା ସଂରକ୍ଷଣ ପାଇଁ ଆସିଆନ ନେତୃତ୍ୱର ଏକ ବ୍ୟବସ୍ଥା ସପକ୍ଷରେ ଭାରତ ଆମେରିକା ଜାପାନ୍ ଓ ଅଷ୍ଟ୍ରେଲିଆ ମତବ୍ୟକ୍ତ କରିଛନ୍ତି

ସେହି ଅଞ୍ଚଳରେ ଚୀନ୍ ତା'ର ପ୍ରଭାବ ବିସ୍ତାର କରିଆସ୍କ୍ଛି

ଭାରତ ଓ ଆମେରିକା ଚୀନ୍ ଜାପାନ୍ ଏବଂ ଅଷ୍ଟ୍ରେଲିଆ ସମେତ ବହୁ ଦେଶ ଏହି ଘଟଣାରେ କଥାବାର୍ତ୍ତା କରିଆସୁଛନ୍ତି

ଗତକାଲି ରାତିରେ ଭର୍ଜିନିଆ ସମୁଦ୍ର ଉପକୃଳସ୍ଥିତ ପୌରପାଳିକା କେନ୍ଦ୍ରରେ ସେହି ଗୁଳିଚାଳନା ଘଟଣା ଘଟିଥିଲା ପୌରପାଳିକା କେନ୍ଦ୍ରରେ ବହୁ ଦିନରୁ ଚାକିରି କରୁଥିବା କଣେ କର୍ମଚାରୀ ଆଖିବୁକା ଗୁଳି ଚଳାଇଥିଲେ ବନ୍ଧୁକଧାରୀର ପରିଚୟ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ପରେ ତା'ର ମୃତ୍ୟୁ ଘଟିଥିବାର ଖବର ମିଳିଛି ଆହତମାନଙ୍କ ମଧ୍ୟରେ ଜଣେ ପୁଲିସ୍ ଅଧିକାରୀ ଅଛନ୍ତି

ପାଶିପାଗ ବିଭାଗ କହିଛି ବର୍ତ୍ତମାନ ସୁଦ୍ଧା ମୌସୁମୀ ବାୟୁ ଆରବ ସାଗରର ଦୂରାନ୍ତ ଦକ୍ଷିଣାଞ୍ଚଳ ଓ ବଙ୍ଗୋପସାଗରର ଦକ୍ଷିଣ ପଣ୍ଟିମ ଦକ୍ଷିଣ ପୂର୍ବ ପୂର୍ବ କେନ୍ଦ୍ରୀୟ ଭାଗରେ ପହଞ୍ଚିଛି ଆସନ୍ତା ଦୁଇ ତିନି ଦିନ ଭିତରେ ଆରବ ସାଗରର ଆହୁରି ଅଧିକ ଅଞ୍ଚଳକୁ ପ୍ରବେଶ କରିବ ପାଣିପାଗ ବିଭାଗ ମୁଖ୍ୟ ଏମ୍ ମହାପାତ୍ର କହିଛନ୍ତି ପଞ୍ଜାବ ହରିୟାଣା ଚଶ୍ଡୀଗଡ଼ ଦିଲ୍ଲୀ ରାଜସ୍ଥାନ ଦକ୍ଷିଣ ଉତ୍ତରପ୍ରଦେଶ ଉତ୍ତର ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡର କିଛି ଭାଗରେ ଗତ ତିନି ଚାରି ଦିନ ହେବ ଭୀଷଣ ଗ୍ରୀଷ୍କପ୍ରବାହ ଜାରି ରହିଛି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏପରି ଅବସ୍ଥା ଜାରି ରହିବାର ସେ କହିଛନ୍ତି

ନରେନ୍ଦ୍ର ମୋଦି ଦ୍ୱିତୀୟବାର ଲାଗି ପ୍ରଧାନମନ୍ତ୍ରୀ ହେବା ପରେ ଏହା କେନ୍ଦ୍ର ସରକାରଙ୍କର ପ୍ରଥମ ବୂହତର ସର୍ବସାଧାରଣ କାର୍ଯ୍ୟକ୍ରମ ହେବ ସରକାରୀ ସୂତ୍ରରେ କୁହାଯାଇଛି ଏହି ସହରଗୁଡ଼ିକର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଯାଇଛି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସେଗୁଡ଼ିକୁ ଚୂଡ଼ାନ୍ତ କରିବ

ଏହା ଯଦି ଅନୁମୋଦିତ ହୋଇଯାଏ ତେବେ ରାଜଧାନୀ ଦିଲ୍ଲୀ ଦ୍ୱିତୀୟବାର ଲାଗି କାର୍ଯ୍ୟକ୍ରମର ଆୟୋଜନ କରିବ ଏହି କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀର ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନରେ ଆଜିଠାରୁ ଏକ ଦୁଇଦିନିଆ ଯୋଗ ମହୋହବ ଆରମ୍ଭ ହୋଇଛି

ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିଣି ଶ୍ରୀଲଙ୍କାକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା